ଯାହା ସେମାନଙ୍କୁ ଯାତ୍ରା ସମୟରେ ସହାୟକ ହେବ ବୋଲି ମନ୍ତୀ ଶ୍ରୀ ସାରକା କହିଛନ୍ତି

ଅଗ୍ନିକାଷରେ ବ୍ରହ୍କପୁର ସମବାୟ ବ୍ୟାଙ୍କ ସଭାପତି ତଥା ବିଜେଡି ନେତା ଅଲେଖ ଚୌଧୁରୀଙ୍କର ମୃତ୍ଧୁ ହୋଇଥିବା ଜଣାପଡିଛି

ଖବର ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ସଳରେ ପହଞ୍ ସମସ୍ତଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ

ଗତକାଲି ଭୋର ସମୟରେ କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ସାଙ୍ଙକୁ ଘଡଘଡି ବିଜୁଳି ଲାଗି ରହିଥିଲା